ନିର୍ବାଚନ ଖର୍ଚ୍ଚର ତଦାରଖ ପାଇଁ ନିୟମାବଳୀ କାରି କରାଯାଇଛି

ଇସି ମିଟିଂ ନିର୍ବାଚନ କମିଶନ କହିଛି' ସାଧାରଣ ନିର୍ବାଚନ ସମୟରେ ଅର୍ଥବଳ ଅପବ୍ୟବହାରକୁ ରୋକିବା ପାଇଁ ଏହା ସଂକଳ୍ପବଦ୍ଧ ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋଡା ଗତକାଲି ନୂଆଦିଲ୍ଲୀରେ କହିଛନ୍ତି' ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚର ତଦାରଖ ପାଇଁ କମିଶନ ବିସ୍ତୃତ ନିୟମାବଳୀ କାରି କରିଛି ସେ କହିଛନ୍ତି' ସ୍ୱଚ୍ଚତାର ସହ ନିର୍ବାଚନ କରାଇବା ଏବେ ଏକ ଚ୍ୟାଲେଞ୍ଜ ହୋଇପଡିଛି କାରଣ ବ୍ୟାପକ ମାତ୍ରାରେ ଅର୍ଥବଳର ପ୍ରୟୋଗ ହେଉଛି ପୂର୍ବରୁ ନିର୍ବାଚନ କମିଶନ ନିର୍ବାଚନ ଗୁଇନ୍ଦା ତଥ୍ୟ ସଂକ୍ରାନ୍ତରେ ବିଭିନ୍ନ ବିଭାଗୀୟ କମିଟିଗୁଡିକ ସହ ବୈଠକ କରିଥିଲା କୋଲକତା ଇସି ଉପନିର୍ବାଚନ କମିଶନର ସୁଦୀପ କ୍ଜେନ ଆଜି କୋଲକାତାରେ ପଣ୍ଟିମବଙ୍ଗ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ନିର୍ବାଚନ କମିଶନ ଦଳ ପୂଥକ୍ଭାବେ ରାଜ୍ୟ ମୁଖ୍ୟସଚିବ ଓ ଘରୋଇ ସଚିବଙ୍କୁ ଭେଟି ନିର୍ବାଚନ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିଛନ୍ତି ପୂର୍ବରୁ ଦିନବେଳେ ଉପନିର୍ବାଚନ କମିଶନର ରାଜନୈତିକ ଦଳଗୁଡିକର ପ୍ରତିନିଧିମାନଙ୍କୁ ଭେଟିଥିଲେ ରାଜ୍ୟର ଅଧିକାଂଶ ବିରୋଧୀଦଳ ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ କେନ୍ଦ୍ରୀୟ ବାହିନୀ ଯବାନମାନଙ୍କୁ ମୁତୟନ କରାଯିବାକୁ ଦାବି କରିଛନ୍ତି ସମଗ୍ର ରାଜ୍ୟକୁ ଅତି ସମ୍ଭେଦନଶୀଳ ସ୍କୋଷଣା କରିବାକୁ ବିଜେପି ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିବାବେଳେ ରାଜ୍ୟରେ ସୁଚାରୁର୍ପେ ନିର୍ବାଚନ ସମ୍ପନ୍ନ ପାଇଁ ଅନୁକୁତ ବାତାବରଣ ଥିବା କଥା ତୃଶମଳ କଂଗ୍ରେସ ନିର୍ବାଚନ କମିଶନଙ୍କୁ କହିଛି

କେରଳରେ ଦଳର ଉପସ୍ଥିତ ସାଂସଦ ଏମବି ରାଜେଶ' ପାଲାକାଡ୍ ଆସନରୁ ନିର୍ବାଚନ ଲଢିବାକୁ ଥିବାବେଳେ ପିକେ ବିଜୁ ଆଲାଥୁର' ଆସନରୁ ନିର୍ବାଚନ ଲଢିବେ ସେହିପରି ପଣ୍ଟିମବଙ୍ଗରେ ଉପସ୍ଥିତ ସାଂସଦ ମହମ୍ମଦ ସାଲିମ' ରାଇଗଞ୍ଜରୁ ଏବଂ ବଦ୍ରଜାଜ ଖାଁ' ମୁର୍ସିଦାବାଦ ଆସନରୁ ନିର୍ବାଚନ ଲଢିବେ

ସେହିପରି ହରିୟାଣା ହିମାଚଳ ପ୍ରଦେଶ ମଧ୍ୟପ୍ରଦେଶ ମହାରାଷ୍ଟ୍ର ଓଡିଶା ଓ ପଞ୍ଜାବ ପାଇଁ ଗୋଟିଏ ଲେଖାଏଁ ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି ବିଜେପି ମିଟିଂ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଆଜି ସନ୍ଧ୍ୟାରେ ନ୍ନଆଦିଲ୍ଲୀରେ ଅନୁଷ୍ଠିତ ହେବ ଏହି ବୈଠକ ପରେ ଲୋକସଭା ନିର୍ବାଚନ ଲାଗି ଦଳ ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସମେତ ବିକେପିର ବହ୍ର ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବିଜେପି ମାଝି ଉପସ୍ଥିତ ବିଜେଡି ସାଂସଦ ବଳଭଦ୍ର ମାଝି ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟକାର୍ଯ୍ୟାଳୟଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କୁଏଲ ଓରାମଙ୍କ ଉପସ୍ଥିତିରେ ଆଜି ବିଜେପିରେ ଯୋଗଦେଇଛନ୍ତି ଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ବିଜେପିରେ ଯୋଗଦେବା ପାଇଁ ଶ୍ରୀ ମାଝିଙ୍କର ନିଷ୍କଭି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତମ ଶାସନ ଓ ପାର୍ଟି ସଭାପତି ଅମିତ ଶାହାଙ୍କ ନେତୃତ୍ୱ ପ୍ରତି ତାଙ୍କର ବିଶ୍ୱାସର ପ୍ରଦର୍ଶନ କର୍ରଛି ସେ କହିଛନ୍ତି ଶ୍ରୀ ମାଝି ବିଜେପିରେ ଯୋଗଦେବାରୁ ରାଜ୍ୟସ୍ତରରେ ବିଶେଷକରି ଆଦିବାସୀ ବହ୍ରଳ ଅଞ୍ଚଳରେ ପାର୍ଟି ଆହୁରି ଅଧିକ ମଜବୁତ ହେବ ପରେ ଶ୍ରୀ ମାଝି ଶ୍ରୀ ଶାହାଙ୍କୁ ଭେଟିଥିଲେ ଜେଟଲୀ ଫେକ ଇସ୍ୟ ଅର୍ଥମନ୍ତ୍ରୀ ଅର୍ଥଣ ଜେଟଲୀ ବିରୋଧୀଦଳର ତୀବ୍ର ସମାଲୋଚନା କରି କହିଛନ୍ତି' ବିରୋଧୀଦଳ ନିକଟରେ ଏନଡିଏବିର୍ଦ୍ଧରେ କୌଣସି ବାସ୍ତବ ପ୍ରସଙ୍ଗ ନାହିଁ ଏକ ଫେସବୁକ ପୋଷ୍ଟରେ ଶ୍ରୀ କେଟଲୀ କହିଛନ୍ତି କୌଣସି ବାସ୍ତବ ପ୍ରସଙ୍ଗ ନ ଥିବାରୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ତାଙ୍କ ପାର୍ଟି ଓ ବିରୋଧୀ ଦଳଗୁଡିକର ନେତୃତ୍ୱ ନେଇ କେବଳ ମନଗଡା ପ୍ରସଙ୍ଗ ଗୁଡିକ ଉତ୍ଥାପନ କରିଛନ୍ତି ସେ କହିଛନ୍ତି ସେମାନେ ଏଭଳି ମନଗଡା ପ୍ରସଙ୍ଗଗୁଡ଼ିକୁ ଉଠାଉଛନ୍ତି ଓ ସେମାନଙ୍କର ଏହି ମିଥ୍ୟା କାହାଣୀକୁ ସତ୍ୟ ବୋଲି ବିଶ୍ୱାସ କର୍ଚ୍ଛନ୍ତି

ସୁରକ୍ଷା ବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳକୁ ଘେରାଉ କରାଯାଇଛି ଓ ଖାନତଲାସୀ କାର୍ଯ୍ୟ ଚାଲୁ ରହିଛି ଏ ସଂକ୍ରାନ୍ତୀୟ ଅଧିକ ଖବରକ୍ ଅପେକ୍ଷା କରାଯାଇଛି ଜେ ଆଣ୍ଡ କେ କିଲ୍ ଜାମ୍ମୁ ଓ କାଶ୍କୀରରେ ସୋପିଆନ ଜିଲ୍ଲାରେ ଆଜି ଅପରାହୁରେ ଜଣେ ମହିଳା ସ୍ୱତନ୍ତ୍ର ପୋଲିସ ଅଧିକାରୀ ଅଜ୍ଞାତ ସନ୍ତାସବାଦୀମାନଙ୍କ ଦ୍ୱାରା ପ୍ରାଣ ହରାଇଛନ୍ତି ନିହତ ମହିଳା ପୋଲିସ ଅଧିକାରୀ ଜଣକ ଖୁସ୍ବୁ ଜାନ ବୋଲି ଚିହ୍ନଟ କରାଯାଇଛି କିଲ୍ଲାର ଭେହିଲ ଅଞ୍ଚଳରେ ତାଙ୍କ ଘରେ ଥିବାବେଳେ ଅଜ୍ଞାତ ବନ୍ଧୁକଧାରୀ ମାନେ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି ଏହି ଆକ୍ରମଣ ଘଟଣା ପାଇଁ କୌଣସି ସନ୍ତାସବାଦୀ ଗୋଷୀ ନିଜକୁ ଦାୟୀ କରିନାହାନ୍ତି ଇତିମଧ୍ୟରେ ସେନାବାହିନୀ ଜାମ୍ମୁ ଓ କାଶ୍ମୀର ପୋଲିସର ସ୍ୱତନ୍ତ୍ର ଅପରେସନ ଗ୍ରୁପ ଓ ସିଆରପିଏଫର ମିଳିତ ବାହିନୀ ଆକ୍ରମଣକାରୀଙ୍କୁ ଧରିବା ଲାଗି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି

ବୈଦେଶିକ ମନ୍ତ୍ରଣାଳୟ ସ୍ଚତ୍ରରୁ ମିଳିଥିବା ସ୍ଚନା ଅନୁଯାୟୀ ଅଜ୍ହର୍କୁ ଆନ୍ତର୍ଜତିକ ସନ୍ତାସବାଦୀ ତାଲିକାରେ ସାମିଲ୍ କରିବାପାଇଁ ଭାରତ କାତିସଂଘ ନିରାପତ୍ତା ପରିଷଦର ସଦସ୍ୟ ଦେଶଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛି ମସୁଦ୍ ଅଜହର୍କୁ ଦିନେ ଆର୍ନ୍ତର୍ଜାତିକ ସନ୍ତାସବାଦୀ ଘୋଷଣା କରାଯିବ ବୋଳି ଭାରତ ଦୂଢ଼ୋକ୍ତି ପ୍ରକାଶ କରିଛି ସନ୍ତାସବାଦ ସହ କୌଣସିମତେ ସାଲିସ୍ କରାଯିବ ନାହିଁ ବୋଲି ପୂର୍ବରୁ ଭାରତ ସ୍ୱଷ୍ଟ କରିସାରିଛି ପାକିସ୍ତାନ ସଂକ୍ରାନ୍ତରେ ଏଥିରେ କୁହାଯାଇଛି ସନ୍ତାସବାଦୀ ମୌଳିକଡାଞ୍ଚାକୃ ନଷ୍ଟ କରିବାରେ ପାକିସ୍ତାନ କେବଳ ଉପରଠାଉରିଆ ପଦକ୍ଷେପମାନ ନେଇଛି ପାକିସ୍ତାନଦ୍ୱାରା କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ କିମ୍ବା ସନ୍ତାସବାଦୀମାନଙ୍କୁ ପାଖି ଯୋଗାଣ ବନ୍ଦ୍ କରିବା ଲାଗି କୌଣସି ପଦକ୍ଷେପ ନିଆଯାଇ ନାହିଁ ଏକ୍ଷେତ୍ରରେ କୌଣସି ଦେଶଦ୍ୱାରା କୌଣସି ପ୍ରକାର ମଧ୍ୟସ୍ଥତାକୁ ଅଗ୍ରାହ୍ୟ କରାଯାଇଛି

ଏ ବିଷୟରେ ଆମେରିକାକ୍ ଜଣାଇ ଦିଆଯାଇଛି ଓ ଭାରତର ଉଦ୍ବେଗକୁ ଆମେରିକା ଗୁରୁତ୍ୱର ସହ ଗ୍ରହଣ କରିଛି

ଛତିଶଗଡ଼ର ଲୋକଗୀତ କଣ୍ଠଶିଳ୍ପୀ ତିଜନ୍ ବାଇ ଓ ଏଲଆଶ୍ଡ ଟି ଗ୍ରପ ଚେୟାରମ୍ୟାନ ଅନୀଲ କୁମାର ମଣିଭାଇ ନାୟକଙ୍କୁ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି ଉଦ୍ୟୋଗପତି ଧର୍ମପାଲ ଗୁଲାଟି ବୈଜ୍ଞାନିକ ନାୟି ନାରାୟଣ ପର୍ବତାରୋହି ବଚେନ୍ଦ୍ରୀ ପାଲ ପ୍ରର୍ବତନ ପ୍ରଶାସନିକ ସେବା ଅଫିସର ଭିକେ ଶୁଙ୍ଗୁଲ୍ ଓ ସ୍ୱାଧୀନତା ସଂଗ୍ରାମୀ ଦର୍ଶନ ଲାଲ ଜେନଙ୍କୁ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଛି ଅଭିନେତା ମନୋଜ ବାଜପେୟୀ କ୍ରିକେଟିୟର୍ ଗୌତମ ଗାୟୀର ବାସ୍କେଟ୍ବଲ୍ ଖେଳାଳି ପ୍ରଶାନ୍ତି ସିଂ ଫୁଟ୍ବଲ୍ ଖେଳାଳି ସୁନିଲ୍ ଛେତ୍ରି କୃଷକ କମଳା ପୂଜାରୀ ଶହେ ସାତବର୍ଷ ବୟସ୍କ ପରିବେଶବିତ୍ ସାଲ୍ରମାରାଦା ତିମାକା ଓ ଜର୍ମାନୀ ନାଗରିକ ଫେଡେରିକେ ଇରିନା ବର୍ଷ୍ଣିଂ ପଦ୍କଶ୍ରୀ ପୁରସ୍କାର ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି

ତାଙ୍କ ସହ ବୈଦେଶିକ ସଚିବ ବିଜୟ କେ ଗୋଖଲେ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯିବେ ଏହି ଗସ୍ତ ସମୟରେ ଶ୍ରୀମତୀ ସ୍ୱରାଜ ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସାହିଦ୍ଙ୍କ ସହ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ସେ ମାଳଦ୍ୱୀପ ପ୍ରତିରକ୍ଷା ମନ୍ତ୍ରୀ ମାରିୟା ଅହମ୍ମଦ ଦିଦି ଓ ଅର୍ଥମନ୍ତ୍ରୀ ଇବ୍ରାହିମ୍ ଅମିର୍କ ସହ ପ୍ରତିନିଧ୍ୟମଣ୍ଡଳ ସ୍ତରୀୟ କଥାବାର୍ତ୍ତା କରିବେ ସେ ମଧ୍ୟ ସେଠାକାର ସ୍ୱାସ୍ଥ୍ୟ ଜାତୀୟ ଯୋଜନା ଓ ମୌଳିକ ଡାଞ୍ଚା ପରିବହନ ଓ ବେସାମରିକ ବିମାନ ଚଳାଚଳ କଳା ସଂସ୍କୃତି ଓ ଐତିହ୍ୟ ପରିବେଶ ଏବଂ ଅର୍ଥନୈତିକ ବିକାଶ ମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରିବେ

ସେ ହେଉଛନ୍ତି କଣେ ଭାରତୀୟ ଏହି ଟ୍ରୁର୍ଣ୍ଣାମେଣ୍ଟକୁ ଉନ୍ନୀତ ହୋଇଛନ୍ତି ଅନ୍ୟ ଭାରତୀୟ ଖେଳାଳୀମାନେ କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଥିଲେ ଚୀନ ମାଷ୍ଟର୍ସ ଟୁର୍ଷ୍ଣାମେଣ୍ଟରେ ଏସିଆନ ଜୁନିୟର ଚାମ୍ପିଆନ ଲକ୍ଷ୍ୟ ସେନ' ଚୀନର ହଙ୍ଗୟଙ୍ଗ୍ ୱେଙ୍ଗକୁ ଆଜି ସେମିଫାଇନାଲରେ ପରସରକୁ ଭେଟିବେ

ସାଫ ଚାମ୍ପିୟନସିପ୍ରେ ଭାରତର ରେକର୍ଡ ରହିଛି